ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି

ଆନ୍ଧ୍ରପ୍ରଦେଶ ଓଡ଼ିଶା ସକ୍କିମ୍ ଓ ଅରୁଣାଚଳ ପ୍ରଦେଶରେ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ହେବ

ଏଗ୍ରଡ଼ିକ ହେଲା ଆନ୍ଧ୍ରପ୍ରଦେଶ ଅରୁଣାଚଳ ପ୍ରଦେଶ ଗୋଆ ଗୁଜରାଟ୍ ହରିୟାଣ ହିମାଚଳ ପ୍ରଦେଶ କେରଳ ମେଘାଳୟ ମିଜୋରାମ ନାଗାଲ୍ୟାଣ୍ଡ ପଞ୍ଜାବ ସିକ୍ରିମ୍ ତେଲଙ୍ଗାନା ତାମିଲ୍ନାଡୁ ଆଣ୍ଡାମାନ ଓ ନିକୋବର ଦାଦ୍ରା ଓ ନଗର ହାବେଳୀ ଦାମନ୍ ଓ ଡିଉ ଲାକ୍ଷାଦ୍ୱୀପ ଦିଲ୍ଲୀ ପୁଦୁଚେରି ଓ ଚଣ୍ଡୀଗଡ଼ ଉତ୍ତରାଖଣ୍ଡ କର୍ଷାଟକ ମଣିପୁର ରାଜସ୍ଥାନ ଓ ତ୍ରିପୁରାରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ନିଆଯିବ

ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି ଜନ୍ମୁ ଓ କାଶ୍କୀରରେ ଲୋକସଭା ନିର୍ବାଚନ ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ହେବ ନାହିଁ ନିର୍ବାଚନ କାର୍ଯ୍ୟସ୍ଚୀ ଘୋଷଣା ପରଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକ୍ରିୟ ଅଂଶଗ୍ରହଣ ସହ ଲୋକସଭା ନିର୍ବାଚନକୁ ସମୃଦ୍ଧ କରିବାପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ସପ୍ତଦଶ ଲୋକସଭା ଗଠନପାଇଁ ନିର୍ବାଚନ ଘୋଷଣାକୁ ରାଜନୈତିକ ଦଳଗୁଡ଼ିକ ସ୍ୱାଗତ କରିଚ୍ଛନ୍ତି ଟିଏନ୍ ଇଲେକ୍ସନ୍ ତାମିଲ୍ନାଡୁରେ ଶାସକ ଏଆଇଏଡିଏମ୍କେ ଏବଂ ଅଭିନେତା ବିଜୟକାନ୍ତଙ୍କ ନେତୃତ୍ୱାଧୀନ ଡିଏମ୍ଡିକେ ମଧ୍ୟରେ ଗତ ସନ୍ଧ୍ୟାରେ ଚେନ୍ନାଇରେ ଆସନ ବୁଝାମଣା ଚୂନାନ୍ତ ହୋଇଛି

ଏହି ବୁଝାମଣା ପତ୍ରରେ ଏଆଇଏଡିଏମ୍କେ ପକ୍ଷରୁ ମୁଖ୍ୟମନ୍ତ୍ରୀ ଇକେ ପାଲାନୀସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିର୍ସେଲ୍ଭମ୍ ସ୍ୱାକ୍ଷର କରିଥିବାବେଳେ ଡିଏମ୍ଡିକେ ପକ୍ଷରୁ ବିଜୟକାନ୍ତ ସ୍ୱାକ୍ଷର କରିଛନ୍ତି ଦୁଇ ଦଳ ମଧ୍ୟରେ ବହୁ ଆଲୋଚନା ପରେ ଏହି ଆସନ ବୁଝାମଣା ଚୂନାନ୍ତ ହୋଇଥିବା ଜଣାଯାଇଛି

ଇସି ପୋଲ୍ସ୍ ଭିଭିପିଏଟି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ୍ ଅରୋରା କହିଛନ୍ତି ଭିଭିପିଏଟି ଚିର୍କୁଟି ସହ ଇଭିଏମ୍ ଫଳାଫଳର ତାଳମେଳକୁ ପରଖିବା ପରେ ଭୋଟ୍ଗ୍ରହଣ କେନ୍ଦ୍ର ବୃଦ୍ଧି କରାଯିବା ବିଷୟରେ ଚୂଡ଼ାନ୍ତ ନିଷ୍କଭି ନିଆଯିବ ସେ କହିଛନ୍ତି ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ରିପୋର୍ଟ ଆଧାରରେ ଏହା ଧାର୍ଯ୍ୟ ହେବ

ଏପର୍ଯ୍ୟନ୍ତ ଭିଭିପିଏଟି ସବୁ ଭୋଟ୍ଗ୍ରହଣରେ ବ୍ୟବହାର କରାଯାଉଛି କିନ୍ତୁ ଗୋଟିଏ ନିର୍ବାଚନ ମଣ୍ଡଳୀର ଏକମାତ୍ର ଭୋଟ୍ଗ୍ରହଣ କେନ୍ଦ୍ରରେ ଇଭିଏମ୍ର ଫଳାଫଳ ସହ ଭିଭିପିଏଟିକୁ ତାଳମେଳ କରାଯାଉଛି

ସମ୍ପୁକ୍ତ ଅଞ୍ଚଳରେ ଏହି ସନ୍ତାସବାଦୀ ଦମନ ଅପରେସନ୍ ଶେଷ ହୋଇଥିବା ସୁରକ୍ଷା ସୂତ୍ରରୁ ଜଣାଯାଇଛି ଏନ୍କାଉଣ୍ଟର୍ ହୋଇଥିବା ସ୍ଥାନରୁ ବହୁ ପରିମାଣର ଅସ୍ପଶସ୍ତ କରାଯାଇଛି ମୃତ ସନ୍ତାସବାଦୀମାନଙ୍କୁ ବର୍ତ୍ତମାନ ଚିହ୍ନଟ କରାଯାଉଛି ସମ୍ପୂକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ୍ ରଖାଯାଇଥିବା ସ୍ଚନା ମିଳିଛି

ମେଟ୍ରୋ ମ୍ୟାନ୍ ଭାବେ ପରିଚିତ ଡକ୍କର ଶ୍ରୀଧରନ୍ଙ୍କ ଏହି ନିଯୁକ୍ତିକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି

ପ୍ରରସ୍କାର ତାଲିକାରେ ଦିବଂଗତ ଅଭିନେତା କାଦର ଖାଁ ଦିବଂଗତ ସାମ୍ଭାଦିକ କ୍ରଳଦୀପ ନାୟାର ଓ ଅକାଳି ଦଳର ନେତା ସୁଖ୍ଦେବ ସିଂ ଧିନ୍ଦ୍ସାଙ୍କ ପରି ବହୁ ସୁନାମଧନ୍ୟ ବ୍ୟକ୍ତିବିଶେଷଙ୍କ ନାମ ରହିଛି କାଦର ଖାଁଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ନାୟାରଙ୍କୁ ମରଣୋତ୍ତର ପଦ୍କଭ୍ଷଣ ପ୍ରଦାନ କରାଯିବ ସେହିପରି ଧୃନ୍ଦ୍ସାଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯିବ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ଉପସ୍ଥିତ ରହିବେ

ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସବୁପ୍ରକାର ସହାୟତା ଯୋଗାଇ ଦେବାପାଇଁ ସେ ଇଥିଓପିଆସ୍ଥିତ ଭାରତୀୟ ରାଷ୍ଟ୍ରଦୃତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ଶ୍ରୀମତୀ ସ୍ୱରାଜ କହିଛନ୍ତି ପ୍ରାଣ ହରାଇଥିବା ଭାରତୀୟମାନେ ହେଲେ ବୈଦ୍ୟ ପନୁଗେସ୍ ଭାସ୍କର ବୈଦ୍ୟ ହନ୍ସିନ୍ ଅନୁଗେସ୍ ନ୍ଦ୍ରକାଭାରାକୁ ମନୀଷା ଏବଂ ଶିଖା ଗର୍ଗ ଶିଖା ଗର୍ଗ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରେ କନ୍ସଲ୍ଟାଣ୍ଟ୍ ଥିଲେ ଏବଂ ନାଇରୋବିରେ ୟୁଏନ୍ଇପି ବୈଠକରେ ଯୋଗ ଦେବାକୁ ଯାଉଥିଲେ ବୈଦେଶିକ ମୁଖପାତ୍ର ରବୀଶ କୁମାର ଶୋକସନ୍ତପ୍ତ ପରିବାରଗୁଡ଼ିକୁ ଗଭୀର ସମବେଦନା ଜଣାଇଛନ୍ତି

ଟ୍ୱିଟ୍ କରି ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି

ଏହି ବହୃଦେଶୀୟ ସୁରକ୍ଷାକର୍ମୀଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି ଗତ ଶୁକରବାରଠାରୁ ଚାଦ୍ ହ୍ରଦ ନିକଟସ୍ଥ ଅଞ୍ଚଳରେ ଉଭୟ ଆକାଶ ଓ ସ୍ଥଳ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଏନ୍କାଉଣ୍ଟର୍ରେ ଏହି ସନ୍ତାସବାଦୀମାନେ ନିହତ ହୋଇଛନ୍ତି ଏହି ଏନ୍କାଉଣ୍ଟର୍ ସମୟରେ ସନ୍ତାସବାଦୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ କବତ କରାଯାଇଥିବାବେଳେ ଅନ୍ୟ କେତେକ ନଷ୍ଟ କରାଯାଇଛି

ତେବେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ତୁଷାରପାତ ଓ ବର୍ଷାର ସମ୍ଭାବନା ରହିଛି ବୋଲି ସିମ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ଏହାଫଳରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ରେ କିତି ସମାନ ସ୍ତରରେ ଅଛନ୍ତି ବୁଧବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ଦିନିକିଆ ମ୍ୟାଚ୍ ଯିଏ ଜିତିବ ସେହି ଦଳ ସିରିଜ୍ ବିଜୟୀ ହେବ